ବଜେଟ୍ ଆସନ୍ତା ଆର୍ଥକ ବର୍ଷର କେନ୍ଦ୍ରୀୟ ବଜେଟ୍ ଆଜି ଉପସ୍ଥାପିତ ହେବ

ଅର୍ଥମନ୍ତ୍ରୀ ଭାବରେ ଏହା ତାଙ୍କର ଦ୍ୱିତୀୟ ବଜେଟ୍ ହେବ ଉଭୟ ବ୍ୟବସାୟୀ ଓ ବେତନଭୋଗୀ ସମ୍ପ୍ରଦାୟ ଏହି ବଜେଟ୍କୁ ଉତ୍କଶ୍ଚାର ସହ ଅପେକ୍ଷା କରିଛନ୍ତି ଆର୍ଥକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ତଥା ଯୁବପିଢ଼ିପାଇଁ ଅଧିକରୁ ଅଧିକ ସୁଯୋଗ ସୃଷ୍ଟି କରିବା ଉପରେ ଅର୍ଥମନ୍ତ୍ରୀ ଏହି ବଜେଟ୍ରେ ଜୋର୍ ଦେବେ ବୋଲି ଅନୁମାନ କରାଯାଉଛି

ବିଶ୍ୱ ଆର୍ଥକ ମାନ୍ଦାବସ୍ଥା ସତ୍ତ୍ୱେ ଭାରତୀୟ ଅର୍ଥନୀତିରେ ଏକ ସନ୍ତୁଳନ କାରି ରହିଥିବାବେଳେ ଅର୍ଥ ମନ୍ତ୍ରଣାଳୟଠାରୁ ଅନେକ କିଛି ଆଶା କରାଯାଉଛି

ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରେ ଭାରତର ମୌଳିକ ଢାଞ୍ଚା କ୍ଷେତ୍ରର ଅଗ୍ରଗତି ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି

ଗତକାଲି ପାର୍ଲାମେଷ୍ଟ୍ର ସେକ୍ଟ୍ରାଲ୍ ହଲ୍ଠାରେ ଉଭୟ ସଭାର ମିଳିତ ଅଧିବେଶନରେ ସେ ଉଦ୍ବୋଧନ ଦେଇଛନ୍ତି ରାଷ୍ଟ୍ରପତି ନାଗରିକତା ସଂଶୋଧନ ଆଇନକୁ ଐତିହାସିକ ବୋଲି ବର୍ଷ୍ଣନା କରି ଏହାଦ୍ୱାରା କାତିର ପିତା ମହାତ୍ମାଗାନ୍ଧିଙ୍କ ଇଚ୍ଛା ପୂରଣ ହୋଇଛି ବୋଲି କହିଛନ୍ତି ଶ୍ରୀ କୋବିନ୍ଦ କହିଛନ୍ତି କୌଣସି ପ୍ରସଙ୍ଗ ଉପରେ ପାରସ୍କରିକ ଆଲୋଚନା ଓ ତର୍କ ବିତର୍କ ଗଣତନ୍ତ୍ରକୁ ସୁଦୃଢ଼ କରିଥିବାବେଳେ ବିକ୍ଷୋଭ ସମୟରେ ହିଂସା ଏହାକୁ ଦୁର୍ବଳ କରିଦିଏ

କୃଷକମାନଙ୍କ ଭୂମିକାକୁ ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି ସେମାନଙ୍କ ଜୀବନରେ ପରିବର୍ଭନ ଆଣିବା ସରକାରଙ୍କର ପ୍ରାଥମିକତା ସ୍ୱାସ୍ଥ୍ୟକ୍ଷେତ୍ରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଶ୍ରୀ କୋବିନ୍ଦ କହିଛନ୍ତି ଆୟୁଷ୍କାନ ଭାରତ ଯୋଜନାର ସଫଳତା ଏବେ ଦେଶରେ ପରିଲକ୍ଷିତ ହେବାରେ ଲାଗିଛି

ସନ୍ତାସବାଦର କବଳରୁ ଦେଶକୁ ମୁକ୍ତ କରିବାପାଇଁ ସରକାର ଦୂଢ଼ତା ଓ ଏକାଗ୍ରତାର ସହ କାର୍ଯ୍ୟ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି ସରକାରଙ୍କର ପ୍ରୟାସଦ୍ୱାରା ଉତ୍ତର ପୂର୍ବ ଭାରତରେ ନିରାପତ୍ତା ପରିସ୍ଥିତିରେ ଏବେ ଉଲ୍ଲେଖନୀୟ ଉନ୍ନତି ଘଟିଛି ବୋଲି ରାଷ୍ଟ୍ରପତି କହିଛନ୍ତି ଇସିଆଇ ରିଭ୍ୟ ଭାରତୀୟ ନିର୍ବାଚନ କମିଶନ୍ ଗତକାଲି ଏକ ସ୍ୱତନ୍ତ୍ର ବୈଠକରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରସ୍ତୁତିକୁ ନେଇ ପୁଙ୍ଗାନୁପୁଙ୍ଗ ସମୀକ୍ଷା କରିଛି

ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ପୁଲିସ୍ କମିଶନର୍ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଅନ୍ୟାନ୍ୟ ନୋଡାଲ୍ ଅଧିକାରୀ ତଥା ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀମାନେ ଏହି ବୈଠକରେ ଯୋଗ ଦେଇଥିଲେ ଏହାଛଡ଼ା ମୁଖ୍ୟ ଶାସନ ସଚିବ ପୁଲିସ୍ କମିଶନର୍ ସ୍ୱରାଷ୍ଟ୍ର ସଚିବ ଅର୍ଥ ସଚିବସ୍ୱତନ୍ତ ପୁଲିସ୍ କମିଶନର୍ ଓ ଦିଲ୍ଲୀ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଇଛି ମୁଖ୍ୟ ନିର୍ବାଚନ କମିଶନର୍ ସୁନିଲ୍ ଅରୋଡ଼ା କହିଛନ୍ତି ମୁକ୍ତ ଅବାଧ ଶାନ୍ତିପୂର୍ଣ୍ଣ ସହଜଲଭ୍ୟ ଅନ୍ତର୍ଭୁକ୍ତିକୃତ ଏବଂ ଭାଗିଦାରିତା ଆଧାରରେ ନିର୍ବାଚନ ପରିଚାଳନା କରିବା କମିଶନ୍ଙ୍କ ଦାୟିତ୍ୱ ଏବଂ ଏଥିପାଇଁ କମିଶନ୍ ସମସ୍ତ ପଦକ୍ଷେପ ଗ୍ରହଣ କରିବ ଆଗାମୀ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି ବୋଲି ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ରଣବୀର ସିଂହ କହିଚ୍ଛନ୍ତି

ଗତକାଲି ଅପରାହ୍ନରେ ଦିଲ୍ଲୀ ବିମାନ ବନ୍ଦରରୁ ଏହି ବିମାନ ଓ୍ୱହାନ୍କୁ ଯାଇଥିଲା ଏୟାର୍ ଇଣ୍ଡିଆ ସ୍ୱତ୍ରରୁ କଣାପଡ଼ିଛି ଓ୍ୱହାନ୍ରୁ ଭାରତୀୟମାନଙ୍କୁ ଫେରାଇ ଆଣିବାପାଇଁ ଆଜି ଆଉ ଏକ ସ୍ୱତନ୍ତ୍ର ବିମାନ ନୃଆଦିଲ୍ଲୀରୁ ସେଠାକୁ ଯାତ୍ରା କରିବ

ୟରୋପୀୟ ସଂଘ ସହିତ ଯୋଡ଼ି ହୋଇ ରହିବାପାଇଁ ଇଚ୍ଛକ ସ୍କଟ୍ଲ୍ୟାଣ୍ଡରେ ମହମବତି ଶୋଭାଯାତ୍ରା ଅନ୍ଦୁଷ୍ଠିତ ହୋଇଥିବାବେଳେ ବ୍ରେକ୍ଜିଟ୍ ସପକ୍ଷବାଦୀମାନେ ଲଣ୍ଡନର ପାର୍ଲାମେଣ୍ଟ ସ୍କୋୟାର୍ଠାରେ ଉପସ୍ଥିତ ହୋଇ ଉତ୍ସବ ମନାଇଥିଲେ ଗତକାଲି ବ୍ରିଟେନ୍ ୟୁରୋପୀୟ ସଂଘରୁ ଓହରିଯିବାପାଇଁ ପ୍ରସ୍ତୁତ ହେଉଥିବାବେଳେ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ବନ୍ଧୁତ୍ୱପୂର୍୍ଣ ସହଯୋଗର ଏକ ନୂତନ ଯୁଗ ସୃଷ୍ଟି ପାଇଁ ପ୍ରତିଶ୍ରତି ଦେଇଛନ୍ତି

କତେକଲ୍ୟା ଅଞ୍ଚଳର ସୁର୍ନାର୍ ଗ୍ରାମରେ କିଲ୍ଲାପାଳ ଓ ଏସ୍ପିଙ୍କ ସମ୍ମୁଖରେ ସେମାନେ ଆତ୍କସମର୍ପଣ କରିଛନ୍ତି

ପୁଲିସ୍ କହିଛି ରାଜ୍ୟ ସରକାରଙ୍କ ଥଇଥାନ ନୀତି ଅନୁଯାୟୀ ଏହି ମାଓବାଦୀମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ

ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ପ୍ରତିରକ୍ଷା ସଚିବ ଡକ୍ଟର ଅଜୟ କୁମାର କହିଛନ୍ତି ଏହି ଡିଫେନ୍ସ ଏକ୍ସପୋରେ ପ୍ରଥମକରି ଭାରତ ଆଫ୍ରିକା ପ୍ରତିରକ୍ଷା ସମ୍ମିଳନୀ ଅନୁଷ୍ଠିତ ହେବ

ଅଷ୍ଟ୍ରେଲିଆ ଓପନ୍ ମେଲ୍ବୋର୍ଷରେ ଚାଲିଥିବା ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ୍ ଫାଇନାଲ୍ରେ ଆଜି ସ୍କେନ୍ର ଗାର୍ବାଇନ୍ ମୁଗୁରୁଜା ଓ ଆମେରିକାର ସୋଫିଆ କେନିନ୍ଙ୍କ ମଧ୍ୟରେ ମୁକାବିଲା ହେବ

ସେମିଫାଇନାଲ୍ରେ ଜୋକୋଭିକ୍ ଅସୁସ୍ଥ ରୋଜର୍ ଫେଡେରର୍ଙ୍କୁ ହରାଇଥିବାବେଳେ ଥେମ୍ ଏ ଜେରେଭ୍ଙ୍କୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛନ୍ତି କ୍ରିକେଟ୍ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଗତକାଲି ଅନୁଷ୍ଠିତ ଚତୁର୍ଥ ଟି ଟୋଷ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍କୁ ମଧ୍ୟ ଭାରତ ସୁପର ଓଭର ଜରିଆରେ ବିଜୟୀ ହୋଇଛି ଏହି ମ୍ୟାଚ୍ ୱିଲିଂଟନ୍ରେ ଖେଳାଯାଇଥିଲା